କୋବିନ୍ଦ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି

ବିଦେଶରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଛି

କାତୀୟ ରାଜଧାନୀର ରାଜପଥରେ ମୁଖ୍ୟ ଉହବ ଆୟୋଜିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଠାରେ କାତୀୟ ପତାକା ଉତ୍ତୋଳନ ସହ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜାୟର୍ ମେସିଆସ୍ ବୋଲ୍ସୋନାରୋ ଚଳିତ ବର୍ଷ ଉତ୍ସବର ମୁଖ୍ୟ ଅତିଥି ହୋଇଛନ୍ତି ଅମର ଯବାନ କ୍ୟୋତି ପରିବର୍ତ୍ତେ ଜାତୀୟ ସମର ସ୍କାରକୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନର ଶୁଭାରମ୍ଭ କରିଥିଲେ

ଏହି ପରେଡ୍ ବିଜୟ ଚୌକ୍ରୁ ଆରମ୍ଭ ହୋଇ ଲାଲ୍କିଲ୍ଲା ମଇଦାନ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା ଦିଲ୍ଲୀ ମୁଖ୍ୟାଳୟ ଇଲାକାର ଜେନେରାଲ୍ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ଅସିତ୍ ମିସ୍ତି ଏହି ପରେଡ୍ର ନେତୃତ୍ୱ ନେଇଥିଲେ ସର୍ବୋଚ୍ଚ ବୀରତା ପୁରସ୍କାର ବିଜେତାମାନେ ତାଙ୍କର ଅନ୍ତସରଣ କରିଥିଲେ ସେମାନଙ୍କ ମଧ୍ୟରେ ପରମବୀର ଚକ୍ର ଅଶୋକ ଚକ୍ରର ବିଜେତା ଅନ୍ତର୍ଭୁକ୍ତ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅମିତ୍ ଶାହା ନୀତିନ୍ ଗଡ଼କରୀ ନିର୍ମଳା ସୀତାରମଣ ପ୍ରକାଶ କାବ୍ଡେକର ବିଜେପି ଅଧ୍ୟକ୍ଷ କେପି ନଡ଼ୁ ଲୋକସଭା ବାଚସ୍କତି ଓମ୍ ବିର୍ଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଜେପିର ବରିଷ୍ଣ ନେତା ଏଲ୍କେ ଆଡୱାନୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ

ଏଥିପାଇଁ କମ୍ମୁର ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଦେଶର ଅନ୍ୟ ଭାଗ ସହିତ ଜନ୍ମ୍ବ ଓ କାଶ୍ମୀର ଏକ୍ ହୋଇପାରିଛି ଆଜି ମଧ୍ୟ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସନ୍ତାସବାଦ ଏକ ମ୍ରଖ୍ୟ ସମସ୍ୟା ହୋଇ ରହିଛି ସରକାର ସନ୍ତାସବାଦର ମୂଳୋତ୍ପାଟନ ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି ଲଦାଖ୍ର ଖ୍ରୀ ସ୍ୱଲ୍ତାନ ଛୋ ଷ୍ଟାଡିୟମ୍ରେ ସାଧାରଣତନ୍ତ ଦିବସ ପାଳନ କରାଯାଇଛି

ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ଲହରୀ ଅନ୍ତଭୂତ ହେଉଥିବା ସତ୍ତ୍ୱେ ସାଧାରଣତନ୍ତ ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଛି ଆସାମ ଅର୍ତ୍ତାଚଳ ପ୍ରଦେଶ ମେଘାଳୟ ମିଜୋରାମ ମଧ୍ୟପ୍ରଦେଶ ତ୍ରିପୁରା ଛତିଶଗଡ଼ ନାଗାଲ୍ୟାଣ୍ଡ ସକ୍କିମ୍ କର୍ଷାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ ତାମିଲ୍ନାଡୁ ପଣ୍ଟିମବଙ୍ଗ ଓଡ଼ିଶା ଓ ଗୁକୁରାଟ୍ରେ ସାଧାରଣତନ୍ତ ଦିବସ ପାଳନ ସମ୍ପର୍କିତ ଖବର ପହଞ୍ଚୁଛି

ଆମର ଦୂବାଇ ସମ୍ଭାଦଦାତା ଜଣାଇଛନ୍ତି ପଣ୍ଟିମ ଏସିଆରେ ଉତ୍କାହ ଓ ଉଦ୍ଦୀପନା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି

ଆର୍ ଡେ ଏୟାର୍ ଇଣ୍ଡିଆ ସ୍କତନ୍ତ ଶୈଳୀରେ ଏୟାର ଇଣ୍ଡିଆ ପକ୍ଷର୍ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ସ୍ୱତନ୍ତ୍ର କାରିଗରମାନଙ୍କଦ୍ୱାରା ପ୍ରସ୍ତତ ହୋଇଥିବା ଜାତୀୟ ପତାକାଗୁଡ଼ିକୁ ଯାତ୍ରୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା

ଶ୍ରୀନଗରର ଲାଲ୍ଚୌକ୍ଠାରେ 'ହାପି ରିପବିକ୍ ଡେ' ବାର୍ତ୍ତା ଲେଖାଯାଇଥିବା ଏକ ବିରାଟ ପତାକା ଉଡ଼ାଯାଇଥିଲା ପ୍ରଥମ ଥରପାଇଁ ଶ୍ରୀନଗରରେ ଏୟାର୍ ଇଷ୍ଠିଆ ପକ୍ଷର୍ ସ୍ୱତନ୍ତ୍ର ବାର୍ତ୍ତା ଲେଖାଯାଇ ପତାକା ଉତ୍ତୋଳନ କରାଯାଇଥିଲା ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ କହିଛନ୍ତି ହିଂସା ଦ୍ୱାରା କୌଣସି ସମସ୍ୟାର ସମାଧାନ ସମ୍ଭବ ନ୍ଦୁହେଁ ସେ ଦେଶବାସୀଙ୍କ ଉଦ୍ବୋଧନ ଦେଇ କହିଛନ୍ତି ଯେଉଁମାନେ ହିଂସା ଓ ଅସ୍ତ୍ରଶସ୍ତ ଉପଯୋଗ କରି ସମସ୍ୟାର ସମାଧାନ ଚାହୁଁଛନ୍ତି ସେମାନଙ୍କୁ ତାହା ପରିତ୍ୟାଗ କରିବାକୁ ହେବ

ସେମାନେ ଦେଶର ପ୍ରଗତିରେ ସାମିଲ୍ ହେବା ନେଇ ଆସ୍ଥା ପ୍ରକଟ କରିଛନ୍ତି

ଅସ୍ତ୍ରଶସ୍ତ ବ୍ୟବହାର କରି ସମାଧାନର ବାଟ ଖୋଜୁଥିବା ଲୋକମାନେ ବୃଝିବାକୁ ଆରମ୍ଭ କଲେଣି ଯେ ଏହାଦ୍ୱାରା ସମସ୍ୟାର ସମାଧାନ ସମ୍ଭବ ନୁହେଁ ଉତ୍ତର ପୂର୍ବାଞ୍ଚଳରେ ହିଂସା ଘଟଣା ହ୍ରାସ ପାଉଥିବା ସେ କହିଛନ୍ତି ନୃତନ ଭାରତ ଗଠନ ପାଇଁ ସମସ୍ତ ସମସ୍ୟାକୁ ଶାନ୍ତି ମାଧ୍ୟମରେ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି

ଏହି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଉଦ୍ଘାଟନ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ଟ୍ୱିଟ୍ରେ କହିଛନ୍ତି ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଚୀନ୍ରେ ଥିବା ଭାରତୀୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି

ବେଜିଂ ସମେତ ଚୀନ୍ର ଅଧିକାଂଶ ଅଞ୍ଚଳରେ କରୋନା ଭତାଣୁ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି ଚୀନ୍ ରାଷ୍ଟ୍ରପତି ଷି କିନ୍ପିଙ୍ଗ୍ ଏହି ଭୂତାଣ୍ରକନିତ ନିମୋନିଆର ନିୟନ୍ତ୍ରଣ ଓ ମୁକାବିଲାପାଇଁ ସାମ୍ଭିହିକ ପ୍ରୟାସ କାରି ରଖିବାକୁ ଆହ୍ୱାନ ଦେଇଛନ୍ତି

ଲଙ୍କା ଭାଇରସ୍ ଶ୍ରୀଲଙ୍କା ରାଷ୍ଟପତି ଗୋତାବୟେ ରାଜପକ୍ଷେ ଚୀନର ଉହାନ୍ ଓ ସିଚ୍ଚଆନ୍ ଅଞ୍ଚଳରେ ରହିଥିବା ଶ୍ରୀଲଙ୍କା ଛାତ୍ର ଓ ନାଗରିକମାନଙ୍କୁ ସ୍ପଦେଶକୁ ଫେରାଇ ଆଣିବା ନେଇ ନିର୍ଦ୍ଦେଶ ଦେଇଛନ୍ତି

ଚୀନ୍ର୍ ଶ୍ରୀଲଙ୍କା ଆସୁଥିବା ସମସ୍ତ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନେଇ ମଧ୍ୟ ଇସ୍ତାହାରରେ କ୍ରହାଯାଇଛି

ବିଶ୍ୱର ବୃହତ୍ତମ ସଙ୍ଗୀତ ସମାରୋହ କୃହାଯାଉଥିବା ଏହି ଉହବ ଲସ୍ ଏଞ୍ଜେଲସ୍ରେ ରାତ୍ରବ୍ୟାପୀ ଆୟୋଜିତ ହେବ ପପ୍ ଷ୍ଟାର୍ ଲିଜୋଙ୍କୁ ଚଳିତ ବର୍ଷ ଗ୍ରାମ୍ମୀ ସମ୍ମାନ ମିଳିବା ନେଇ ସମ୍ଭାବନା ରହିଛି

ଅଷ୍ଟ୍ରେଲିୟାନ୍ ଓପନ୍ ଭାରତୀୟ ଟେନିସ୍ ତାରକା ରୋହନ୍ ବୋପାନ୍ନା ଓ ତାଙ୍କର ଯୋଡ଼ି ୟୁକ୍ରେନ୍ର ନାଦିଆ କିଚ୍ନକ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ମିକ୍ଡ୍ ଡବଲ୍ସ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଇତିମଧ୍ୟରେ ଅନ୍ୟତମ ଭାରତୀୟ ଖେଳାଳି ଲିଆଣ୍ଡର୍ ପେସ୍ ଓ ତାଙ୍କର ଯୋଡ଼ି ଜେଲେନା ଓସ୍ତାପେଙ୍କୋ ମିକ୍ୱଡ୍ ଡବଲ୍ସ୍ର ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି

ତାଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା

ଆସନ୍ତା ବୁଧବାର ଦିନ ସିରିକ୍ର ତୃତୀୟ ମ୍ୟାଚ୍ ହାମିଲ୍ଟନ୍ଠାରେ ଖେଳାଯିବ